ଏହାଛଡ଼ା ସେମାନେ ସରକାରୀ ବେସରକାରୀ କାର୍ଯ୍ୟାଳୟ କିମ୍ବା ନିର୍ମାଣ ଓ ସେବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟରତ ହିତାଧିକାରୀଙ୍କ ନିମନ୍ତେ ଟିକାକରଣ ଅଭିଯାନକୁ ଅଧିକ ପରିପକ୍ୱ ଏବଂ ଅଧିକ ଗ୍ରହଣୀୟ ତଥା ଲକ୍ଷ ଆଧାରିତ କରିବା ସକାଶେ ରାଜ୍ୟ ସରକାରଗୁଡ଼ିକର ସହଯୋଗରେ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି ଏମ୍ସ ଓପିଡି ଆକିଠାରୁ ନୂଆଦିଲ୍ଲୀର ଏମ୍ସରେ ଧାଡ଼ିବାନ୍ଧି ଓପିଡି ପଞ୍ଜିକରଣକୁ ସାମୟିକ ଭାବେ ବାତିଲ କରାଯାଇଛି

ଅନ୍ଲାଇନ କ୍ରିଆରେ ପଞ୍ଜିକରଣ କରିଥିବା ନୃଆ ରୋଗୀମାନଙ୍କ ଦୈନିକ ସଂଖ୍ୟା ଧାର୍ଯ୍ୟ କରିବା ପାଇଁ ମଧ୍ୟ ଏମ୍ସର ବିଭିନ୍ନ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି

ଲକ୍ଷ୍ମୌ ବାରଣାସୀ କାନପୁର ଓ ପ୍ରୟାଗରାଜ ଜିଲ୍ଲାରେ ଆଜି ରାତିରୁ କର୍ଫ୍ୟୁ ଲାଗୁ କରାଯିବ କିନ୍ତୁ ପ୍ରତ୍ୟେକ ଜିଲ୍ଲା ପାଇଁ ସମୟ ଅଲଗା ଅଲଗା ରହିଛି

ପଞ୍ଜାବର ନିଶା ଶର୍ମା ଏମ୍ସ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି ନିଶା ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଟିକାଦାନ ତାଙ୍କ ପାଇଁ ସ୍କରଣୀୟ ହୋଇ ରହିବ ସିଆର୍ପିଏଫ୍ ଡିଜି ସିଆରପିଏଫ୍ ମହାନିର୍ଦ୍ଦେଶକ କୁଲ୍ଦୀପ ସିଂ ସୁକ୍ମା ମାଓ ଆକ୍ରମଣ ଘଟଣା ଗୁଇନ୍ଦା କିମ୍ବା କାର୍ଯ୍ୟାନୁଷ୍ଠାନ ବିଫଳତା ବୋଲି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାର ବେଳେ ସେ କହିଛନ୍ତି ସିଆରପିଏଫ୍ ଯବାନମାନେ ମାଓବାଦୀମାନଙ୍କର କଡ଼ା ମୁକାବିଲା କରି ବହୁ ସଂଖ୍ୟାରେ ମୃତାହତକୁ ଏଡ଼ାଇବାରେ ସଫଳ ହୋଇଛନ୍ତି

ଶ୍ରୀ ସିଂ କହିଛନ୍ତି ଯବାନମାନଙ୍କ ନୈତିକ ମନୋବଳ ବହୁ ଉଚ୍ଚରେ ଅଛି ଏବଂ କୌଣସି ପ୍ରକାର ସଂଘର୍ଷ ପାଇଁ ସେମାନେ ସଦା ପ୍ରସ୍ତୁତ ହୋଇ ରହିଛନ୍ତି ନକ୍କଲମାନଙ୍କ ଅକ୍ତିଆରରେ ଜଣେ ଯବାନ ରହିଥିବା ଖବର ସଫକ୍ରାନ୍ତରେ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଶୀଘ୍ର ନିଷ୍କଭି ନିଆଯିବ

ଟ୍ୟୁରିଜମ୍ ମିନିଷ୍ଟ୍ରି ଜାମ୍ମୁ ଓ କାଶ୍ମୀରରେ ପର୍ଯ୍ୟଟନ କ୍ଷମତାକୁ ଆକଳନ କରିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପଠାଯିବ

ଏମାନେ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ କ୍ଷେତ୍ରରେ ଥିବା ଭାଗିଦାରୀମାନଙ୍କ ସହ କଥାବାର୍ତ୍ତା କରିବେ କାଶ୍ମୀରରେ ପର୍ଯ୍ୟଟନ ମୁଖ୍ୟ ନିୟୋଜନ ଆଧାର ହୋଇଥିବାରୁ ସେହି ରାଜ୍ୟରେ ପର୍ଯ୍ୟଟନ ବିକାଶ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ଗତମାସରେ ପ୍ରଧାନମନ୍ତ୍ରୀ ଶ୍ରୀନଗରସ୍ଥିତ ଗୋଲାପ ବଗିଚା ବୁଲି ଦେଖିବା ପରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ରାଜ୍ୟର ପର୍ଯ୍ୟଟନ ସଂଘଗୁଡ଼ିକ ପକ୍ଷରୁ ସ୍ୱାଗତ କରାଯାଇଥିବାର ଖବର ମିଳିଛି

ଜାବଡେକର ଚଟ୍ଟୋପାଧ୍ୟାୟ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ଙ୍କର ସ୍ରଷ୍ଟା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ସେ କହିଛନ୍ତି ଦେଶବାସୀ ସ୍ୱର୍ଗତ ଚଟ୍ଟୋପାଧ୍ୟାୟଙ୍କ ନିକଟରେ ଚିରଦିନ ପାଇଁ ଋଣୀ ହୋଇ ରହିବେ ମଙ୍ଗଲପାଣ୍ଡେ ମଙ୍ଗଲ ପାଶ୍ଡେଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ହର୍ଷବର୍ଦ୍ଧନ ଦେଶରେ କୋଭିଡ୍ ଟିକା ପର୍ଯ୍ୟାପ୍ତ ପରିମାଶର ଉପଲବ୍ଧ ଅଛି ଏଣୁ ମିଶନ ଡାଞ୍ଚାରେ ଟିକାକରଣ ପାଇଁ ରାକ୍ୟଗୁଡ଼ିକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପରାମର୍ଶ ଦେଇଛନ୍ତି ପୂର୍ବଭଳି ରାଜ୍ୟଗୁଡ଼ିକୁ କୋଭିଡ୍ ଟିକା ଯୋଗାଣ ବଳବତ୍ତର ରହିବ ବୋଲି ଶ୍ରୀ ବର୍ଦ୍ଧନ ପ୍ରତିଶ୍ରତି ଦେଇଛନ୍ତି ଦୈନିକ ଭିତ୍ତିରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସାଙ୍ଗକୁ ମୃତ୍ୟୁ ହାର ବୃଦ୍ଧି ପାଉଥିବା ରାଜ୍ୟଗୁଡିକର ସ୍ୱାସ୍ଥ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱାସ୍ଥ୍ୟବିଭାଗ ପ୍ରମୁଖ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲାବେଳେ ସେ ଏହା କହିଛନ୍ତି ଛତିଶଗଡ ଦିଲ୍ଲୀ ଗୁଜରାଟ ହରିୟାଣା ହିମାଚଳ ପ୍ରଦେଶ ଝାଡଖଣ୍ଡ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ରପଞ୍ଜାବ ଓ ରାଜସ୍ଥାନର ଏହି ବରିଷ୍ଣ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ

ଗତବର୍ଷର ଚାମ୍ପିୟନ୍ ମୁମ୍ଯାଇ ଇଣ୍ଡିଆନ୍ସ ଦଳ ପ୍ରାରମ୍ଭିକ ମ୍ୟାଚ୍ ଆସନ୍ତାକାଲି ଚେନ୍ନାଇଠାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍କୁ ଭେଟିବ

ମୁମ୍ୟାଇ ଚେନ୍ନାଇ ଦିଲ୍ଲୀ ଅହମ୍ମଦାବାଦ କୋଲ୍କାତା ଓ ବେଙ୍ଗାଲୁରୁରେ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଖେଳାଯିବ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ବୃଦ୍ଧିକୁ ଦୂଷ୍ଟିରେ ରଖି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ୍କୁ ବିନା ଦର୍ଶକରେ ଖେଳାଯିବା ପାଇଁ ନିଷ୍ପଭି ନିଆଯାଇଛି